ଆସନ୍ତାକାଲିଠାରୁ ଦେଶବ୍ୟାପି ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ପ୍ରତ୍ୟାହାର ଆରମ୍ଭ ହେବ ଅବରୋଧ ଅଂଚଳଗ୍ରଡ଼ିକରେ କଟକଣା ବଳବତର ରହିବ

ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯଦିଓ ଦେଶର ଅଧିକାଂଶ ଭାଗରେ ଅର୍ଥନୈତିକ ଗତିବିଧି ଆରମ୍ଭ ହୋଇଯାଇଛି ତଥାପି କୋଭିଡ୍ ମହାମାରୀ କାଳରେ ଆମକୁ ଅଧିକରୁ ଅଧିକ ସତର୍କ ରହିବାକୁ ପଡ଼ିବ ଆଜି ପୂର୍ବାହ୍ନରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିକ ମନକଥା ବଖାଣିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରମିକ ସ୍ୱେଶାଲ ଟ୍ରେନ୍ ଓ କେତେକ ସ୍ୱତନ୍ତ ଟ୍ରେନ୍ ସମେତ ଦେଶରେ ରେଳସେବା ଆରମ୍ଭ ହୋଇଯାଇଛି ବିମାନ ସେବା ମଧ୍ୟ ପୁଣିଥରେ ଆରମ୍ଭ ହୋଇଛି ଏବଂ ଶିବ୍ଧୋଦ୍ୟଗଗୁଡ଼ିକ ସ୍ୱାଭାବିକ ଅବସ୍ଥାକୁ ଫେରିଲାଣି ଜନସାଧାରଣ ଅସାବଧାନତାରୁ ଦୂରେଇ ରହିବା ପାଇଁ ଶ୍ରୀ ମୋଦୀ ସତର୍କ କରାଇଦେବା ସହିତ ଦୋ ଗଜ୍ କି ଦୂରୀ ବଜାୟ ରଖିବା ସହିତ ମୁହଁରେ ମାସ୍କ ପିନ୍ଧି ଯେତେଦ୍ର ସମ୍ଭବ ଗୃହରେ ରହିବାକୁ ପରାମର୍ଶ ଦେଇଛନ୍ତି ଅନ୍ୟଥା ପରିସ୍ଥିତିକୁ ସମ୍ଭାଳିବା ପାଇଁ ଯେତିକି ଉଦ୍ୟମ ହୋଇଛି ତାହା ବୃଥା ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି କରୋନା ବିରୋଧରେ ଜାରି ଥିବା ସଂଗ୍ରାମ ଜନସାଧାରଣଙ୍କର ସମ୍ମିଳିତ ଉଦ୍ୟମ ଓ ଅଦମ୍ୟତାର ପ୍ରତିଫଳନ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଏହି ଆହ୍ୱାନ କିପରି ସମ୍ମୁଖୀନ ହୋଇଛି ଏବଂ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ଭଳି କରୋନା ଏଠାରେ ସେତେ ଦ୍ରତଗତିରେ ବ୍ୟାପିପାରି ନଥିବା ବିଷୟ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି କରୋନା ସଂକ୍ରମଣ ମୃତ୍ୟୁହାର ଦେଶରେ ବହୁ ନିମ୍ନରେ ରହିଛି ଜନସାଧାରଣଙ୍କର ସେବା ଭାବନାକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହିତ ଏହାକୁ ବିଶାଳ ଶକ୍ତି ଭାବେ ବର୍ଷନା କରିଛନ୍ତି ସେ କହିଛନ୍ତି ସେବା ହିଁ ପରମ ଧର୍ମ ମନ୍ତ ଭାରତରେ ଜୀବନର ମାର୍ଗ ହୋଇ ରହିଛି ତାମିଲନାଡ଼ୁର କେସି ମୋହନ ଅଗରତାଲାର ଗୌତମ ଦାସ ପଠାଶକୋଟର ଦିବ୍ୟାଙ୍ଗ ରାଜୁଙ୍କ ଉଦାହରଣ ଦେଇ ସେ କହିଛନ୍ତି ଏହି ବ୍ୟକ୍ତିମାନେ ସୀମିତ ସାଧନ ସତ୍ୱେ ଏଭଳି ସଂକଟକାଳରେ ଅନ୍ୟମାନଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଶ୍ରୀ ମୋଦୀ ଆହୁରି କହିଛନ୍ତି ଦେଶର କୋଶ ଅନୁକୋଶରୁ ମହିଳା ସ୍ୱୟଂସହାୟକ ଗୋଷୀଙ୍କର ନିଷ୍ଠା ଓ ସାହସିକତାର ଅଗଣିତ କାହାଣୀ ଲୋକଲୋଚନକୁ ଆସିଛି ଏହି ସଂକଟ ସମୟରେ ଅଭିନବତାର ଉଦାହରଣ ସବୁ ତାଙ୍କର ହୃଦୟକୁ କିପରି ଛୁଇଁପାରିଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ନିଜର ଟ୍ରାକ୍ଟର ସହିତ ସାନିଟାଇଜର ଯନ୍ତକୁ ସଂଯୋଗ କରି ନାସିକ୍ର ରାଜେନ୍ଦ୍ର ଯାଦବ କିଭଳି ଏକ ନ୍ତନ ଉପକରଣ ପ୍ରସ୍ତୁତ କରିପାରିଛନ୍ତି ସେ ତାହାର ଉଦାହରଣ ଦେଇଛନ୍ତି ଦୋ ଗଜ୍ କି ଦୂରୀ ବଜାୟ ରଖିବା ପାଇଁ ଦୋକାନୀମାନେ ମୋଟାମୋଟା ପାଇପ୍ ଯୋଗେ କିଭଳି ଗ୍ରାହକମାନଙ୍କୁ ଜିନିଷପତ୍ର ଦେଉଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଗବେଷଣାଗାରଗୁଡ଼ିକରେ କରୋନାର ପ୍ରତିଷେଧକ ଟୀକା ବାହାର କରିବା ପାଇଁ ଯେଉଁ ଉଦ୍ୟମ ଜାରି ରହିଛି ସମଗ୍ର ବିଶ୍ୱ ତା' ପ୍ରତି ସତର୍କ ଦୃଷ୍ଟି ରଖୁଛି ବୋଲି ସେ କହିଛନ୍ତି ଏହି ମହାମାରୀ ପାଇଁ ଲୋକମାନେ ଭୋଗିଥିବା ଦୁଞ୍ଖ ଦୁର୍ଦ୍ଦଶା ଉପରେ ନିଜର ବ୍ୟଥା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନାଭୂତାଣୁ ସମାଜର ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରିଛି କିନ୍ତୁ ଅସହାୟ ଶ୍ରମିକ ଓ ଦିନମଜୁରିଆମାନଙ୍କୁ ଏହା ସବୁଠାରୁ ଅଧିକ ପ୍ରଭାବିତ କରିଛି ସେମାନେ ଯେଉଁ ଦ୍ରଃଖ ଓ ଦୂର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ସମଗ୍ର ଦେଶ ସେ ସବୁକୁ ବୁଝିପାରୁଛି ଓ ଅନୁଭବ ମଧ୍ୟ କରିପାରୁଛି କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ସବୁ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରବଚ୍ଛିନ୍ନ ଭାବେ ସେମାନଙ୍କୁ ସହାୟତା ଯୋଗାଇଦେବା ଦିଗରେ କାର୍ଯ୍ୟ କରୁଛନ୍ତି ଲକ୍ଷଲକ୍ଷ ଶ୍ରମିକଙ୍କୁ ଟ୍ରେନ୍ ଓ ବସ୍ ଯୋଗେ ନିରାପଦ ଭାବେ ପରିବହନ କରିବା ସେମାନଙ୍କ ପାଇଁ ଖାଦ୍ୟ ପାନୀୟଯୋଗାଇଦେବା ଏବଂ ପ୍ରତ୍ୟେକ ଜିଲ୍ଲାରେ କ୍ୱାରେଂଟାଇନର ବ୍ୟବସ୍ଥା ଆଦି କାର୍ଯ୍ୟରେ ଯେଉଁ ବ୍ୟକ୍ତିମାନେ ନିରନ୍ତର ଲାଗିପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ବର୍ତମାନର ଦୃଶ୍ୟପଟ ଆମସମସ୍ତଙ୍କର ଆଖି ଖୋଲିଦେବା ସହିତ ସମୀକ୍ଷା ଓ ଭବିଷ୍ୟତ ପାଇଁ ଶିକ୍ଷାଲାଭ କରିବାର ସୁଯୋଗ ପ୍ରଦାନ କରିଛି ସେ କହିଛନ୍ତି ଦେଶର ମାନବ ଶକ୍ତି ଏବେ ଯେଉଁ ଦୁଃଖ ଦୂର୍ଦ୍ଦଶା ଦେଇ ଗତିକରୁଛି ଦେଶର ପୂର୍ବାଂଚଳର ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ତାହାର ପ୍ରତିନିଧିତ୍ୱ କରୁଛି ଦେଶର ବିକାଶ ଇଞ୍ଜିନ୍ ହେବାର କ୍ଷମତା ରଖିଥିବା ପୂର୍ବାଂଚଳର ବିକାଶର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ପୂର୍ବାଂଚଳର ବିକାଶ ଦ୍ୱାରା ଦେଶର ଆର୍ଥିକ ବିକାଶରେ ସନ୍ତୁଳନ ସମ୍ଭବ ହୋଇପାରିବ ଗତ କିଛିବର୍ଷ ହେଲା ଏ ଦିଗରେ ଅନେକ କିଛି କରାଯାଇଛି ବୋଲି ସେ କହିଚ୍ଛନ୍ତି ଏକ ନୃତନ ସମାଧାନର ସ୍ନୁତ୍ର ବାହାର କରିବା ଏହି ସମୟର ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଏ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି ସେ ଆହୁରି କହିଛନ୍ତି କେନ୍ଦ୍ର ସରକାରଙ୍କ ନିଷ୍ପତି ଦ୍ୱାରା ଗ୍ରାମୀଣ ନିଯୁକ୍ତି ଆତ୍କନିଯୁକ୍ତି ଓ କ୍ଷୁଦ୍ରଶିଳ୍ପ କ୍ଷେତ୍ରରେ ଅନେକ ସମ୍ଭାବନାର ଦ୍ୱାର ଉନ୍କକ୍ତ ହୋଇପାରିଛି ଆତ୍ମନିର୍ଭର ଭାରତ ଅଭିଯାନ ଚଳିତ ଦଶନ୍ଧିରେ ଦେଶକୁ ଏକ ଉଚ୍ଚତର ସୋପାନରେ ପହଂଚାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ଲକଡାଉନ୍ ଚତ୍ରୁର୍ଥ ପର୍ଯ୍ୟାୟ ଲକଡାଉନ ଆଜି ଶେଷ ହେଉଥିବା ବେଳେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଲକଡାଉନ ପ୍ରତ୍ୟାହାର ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ପକ୍ଷରୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିବା ସ୍ଥାନଗୁଡ଼ିକ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ଏହି ଲକଡାଉନ୍ ପ୍ରତ୍ୟାହାର ହେବ ହେବ

ତେବେ ଏଥିରୁ କେତେକ କାର୍ଯ୍ୟକଳାପକୁ ବାଦ୍ ଦିଆଯାଇଛି ଯାହା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ଆସନ୍ତାକାଲିଠାରୁ ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଯାତାୟାତ ମଧ୍ୟରେ କୌଣସି କଟକଣା ଲାଗୁ ହେବ ନାହିଁ ତେବେ ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ଗମନାଗମନ ନିଷ୍କତିକୁ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଦିଆଯାଇଛି

ନୃତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ମେଟ୍ରୋ ରେଳ ସିନେମା ହଲ୍ କିମ୍ବାସିୟମ୍ ମନୋରଂଜନ ପାର୍କ ଥିଏଟର ବାର୍ ଆସେମ୍ବି ହଲ୍ ପ୍ରେକ୍ଷାଳୟ ଓ ଧାର୍ମିକ ସାମାଜିକ ଏବଂ ସାଂସ୍କୃତିକ ସମାବେଶଗୁଡ଼ିକ ଉପରେ ନିଷେଧାଦେଶ ଜାରି କରାଯାଇଛି ଡେବେ ରାଜ୍ୟ ସରକାର ଚାହିଁଲେ ନିଜ ଅନୁସାରେ ଏହି କଟକଣାକୁ କୋହଳ ବା କଠୋର କରିବା ସଂପର୍କରେ ନିଷ୍କତି ନେଇପାରିବେ

ହୋମ୍ ମିନିଷ୍ଟ୍ରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସର୍ବସାଧାରଣ ସ୍ଥାନ ଓ କାର୍ଯ୍ୟସ୍ଥଳୀଗୁଡ଼ିକରେ କୋଭିଡ୍ ନାଇଂଟିନ୍ର ପରିଚାଳନା ପାଇଁ କାତୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଏହି ନିର୍ଦ୍ଦେଶାବଳୀ ଅନୁସାରେ ମୁହଁକୁ ଆବୃତ କରିବା ପାଇଁ ମାସ୍କ ପିନ୍ଧିବା ବାଧତାମୂଳକ କରାଯାଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଜୋରିମାନା ସହ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ସେହିଭଳି ସାଧାରଣ ପରିବହନ ସମେତ ସର୍ବସାଧାରଣ ସ୍ଥାନରେ ସମସ୍ତେ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ କୁହାଯାଇଛି

ସର୍ବସାଧାରଣ ସ୍ଥାନରେ ମଦ୍ୟ ଗୁଟ୍ଖା ପାନ ଓ ତମାଖୁ ଆଦି ସେବନ ନିଷେଧ କରାଯାଇଛି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେତେଦୂର ସମ୍ଭବ ଘରେ ରହି କାମ କରିବା ଅଭ୍ୟାସ ପାଳନ କରାଯିବା ଉଚିତ

ଦେଶରେ କୋଭିଡ୍ ନାଇଂଟିନ୍ ଭୂତାଣୁ ସଂକ୍ରମଣ ଆରମ୍ଭ ହେବାଠାରୁ ଏ ମଧ୍ୟରେ ଏହା ହେଉଛି ଗୋଟିଏ ଦିନ ଭିତରେ ସର୍ବାଧିକ ସଂକ୍ରମଣ

ସମୁଦ୍ର ସେତ୍ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାପାଇଁ ଆସନ୍ତାକାଲିଠାରୁ ଆଉ ଏକ ପର୍ଯ୍ୟାୟ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହେଉଛି

ଏହି ପର୍ଯ୍ୟାୟ ସମ୍ବଦ୍ର ସେତ୍ର ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପ୍ରେ ଅବସ୍ଥାପିତ ଭାରତୀୟ ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି